ବିଭିନ୍ନ ରାଜନୈତିକ ଦଳର ଷ୍ଟାର୍ ପ୍ରଚାରକମାନେ ନିର୍ବାଚନ ର୍ୟାଲି ଓ ସଭାସମିତି କରିଆରେ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କର୍ଚ୍ଛନ୍ତି

ଧନଜୀବନ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି

କ୍ୟାମ୍ପେନିଂ ଚଳିତ ଲୋକସଭା ନିର୍ବାଚନର ବାକିଥିବା ପର୍ଯ୍ୟାୟଗୁଡ଼ିକ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି ରାଜନୈତିକ ଦଳଗୁଡ଼ିକର ଷ୍ଟାର୍ ପ୍ରଚାରକମାନେ ନିର୍ବାଚନୀ ର୍ୟାଲି ଓ ସଭାସମିତି କ୍ୱରିଆରେ ଭୋଟରମାନଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେଉଥିବା ବେଳେ ଆସନ୍ତା ସୋମବାର ଏଥିପାଇଁ ମତଗ୍ରହଣ କରାଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନରେ ପ୍ରଚାର କରିବେ ସିକର୍ ଏବଂ ବିକାନେର୍ରେ ପ୍ରଧାନମନ୍ତ୍ରୀ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବିଜେପି ଅଧ୍ୟକ୍ଷ ଅମିତ ଶାହା ଝାଡ଼ଖଣ୍ଡର ଝୁମରି ତଲେୟା ଖୁଣ୍ଟି ଏବଂ ଦୁରୁଭାଠାରେ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଏବଂ ଶିବଗଡ଼ରେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବେ ଅନ୍ୟ ପକ୍ଷରେ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଏବଂ ସ୍କୁଲତାନପୁରର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ ନିର୍ବାଚନୀ ର୍ୟାଲି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ବିଜେପି ଇଣ୍ଡିଆ ସନ୍ତାସବାଦୀ ସଂଗଠନ ଜେସ୍ ଇ ମହମ୍ମଦର ମୁଖ୍ୟ ମସୁଦ୍ ଅଜହରକୁ ବିଶ୍ୱ ସନ୍ତ୍ରାସବାଦୀ ଭାବେ ଘୋଷଣା କରାଯିବା ଭାରତର ଏକ ବିରାଟ କ୍ରଟନୈତିକ ବିଜୟ ବୋଲି ବିଜେପି କହିଛି ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଣ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି କହିଛନ୍ତି ଯେ ଭାରତର ଏହି ସଫଳତାକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିପାରୁ ନାହାନ୍ତି ଏବଂ ଏହାକୁ ନେଇ ରାଜନୀତି କରୁଛନ୍ତି ଏଥିପାଇଁ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ

ଏନ୍ଡିଏ ସରକାର ମସୁଦ ଅଜହରକୁ ବିଶ୍ୱ ସନ୍ତାସବାଦୀ ଘୋଷଣା କରିବାରେ ସଫଳ ହୋଇଥିବା ସେ କହିଛନ୍ତି ଏହି ଅବସରରେ ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଦମ୍ୟ ପ୍ରଚେଷ୍ଠା ସଫଳ ହୋଇଛି ସନ୍ତାସବାଦ ନିରୋଧ ପାଇଁ କେନ୍ଦ୍ର ସରକାର କୌଣସି ସାଲିସ କରିବେ ନାହିଁ ବୋଲି ସେ କହିଛନ୍ତି

ଏହି ସାମୁଦ୍ରିକ ଝଡ଼ ଯେପରି ଅଧିକ କ୍ଷତି ନ ଘଟାଏ ସେଥିପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି ଇତିମଧ୍ୟରେ ଗଞ୍ଜାମ ଗଜପତି ଖୋର୍ଦ୍ଧା ପୁରୀ ଏବଂ ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଡବ୍ଲୁବି ଫୋନି ସାମୁଦ୍ରିକ ବାତ୍ୟା ଫୋନି ପୂର୍ବତଟ ଆଡକୁ ଅଗ୍ରସର ହେଉଥିବାରୁ ଧନଜୀବନ ସୁରକ୍ଷା ଦୃଷ୍ଟିରୁ ପଶ୍ଚିମବଙ୍ଗ ସରକାର କୋଲକାତା ସମେତ ତଟୀୟ ଜିଲ୍ଲାଗୁଡ଼ିକରେ ଆଲର୍ଟ ଜାରୀ କରିବା ସହ ସମୁଦ୍ର କୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ କୁହାଯାଇଛି ମିଳିଥିବା ସୂଚନା ଅନୁଯାୟୀ ସ୍କୁଲଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଯିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ରାଜ୍ୟରେ ନୌକା ଯାତ୍ରା ସେବା ଆଜି ଓ ଆସନ୍ତାକାଲି ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ପରିସ୍ଥିତି ଉପରେ ନଜର ରଖିବାକୁ ଚବିଶ୍ ଘଷ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲା ଯାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଚ୍ଛନ୍ତି ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ସେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ରାଜ୍ୟ ସହ ସହଯୋଗ ରକ୍ଷା କରି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ଧିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ବାତ୍ୟାର ପ୍ରଭାବରେ ଓଡ଼ିଶା ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟାରେ ସାହାଯ୍ୟ ସହଯୋଗ କରିବାକୁ ସମସ୍ତ ବିମାନ କମ୍ପାନୀଗୁଡ଼ିକୁ ଅନୁରୋଧ କରିଛନ୍ତି

ନୂଆଦିଲ୍ଲୀରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ନାଇଡୁ କହିଛନ୍ତି ଶ୍ରୀବେଦାନ୍ତ ଦେଶୀକାଙ୍କ ଭଳି ମହାପୁରୁଷମାନଙ୍କ ବିଷୟ ଆମ ପାଠ୍ୟ ପୁସ୍ତକରେ ସ୍ଥାନିତ ହେବା ଆବଶ୍ୟକ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ମାନବିକତା ଶାନ୍ତି ଏବଂ ସ ହୃଦୟତା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ଉପରାଷ୍ଟ୍ରପତି ଏହି ଅବସରରେ ମହାମନିଶିମାନଙ୍କୁ ସ୍କରଣପୂର୍ବକ ବିଶ୍ୱ ଶାନ୍ତି ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ନାଇଡୁ ସନ୍ତାସବାଦକୁ ସମାଜର ଶତ୍ର ଭାବେ ଅବିହିତ କରି ମସ୍ତୁଦ ଅଜ୍ଞହରକୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା ନିଷ୍ପଭିକୁ ସ୍ୱାଗତ କରିଛନ୍ତି

ମସୁଦର ବିଦେଶ ଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଜାତିସଂଘ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକଗୁଡ଼ିକୁ ଠିକ୍ ଭାବରେ ପାଳନ କରିବା ପାଇଁ କୁହାଯାଇଛି ସୂଚନା ଯୋଗ୍ୟ ମସୁଦ ଅଜହରକୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବା ଭାରତର ଏକ ପ୍ରମୁଖ କୂଟନୈତିକ ବିଜୟ ବୋଲି ବର୍ଣ୍ଣନା କରାଯାଉଛି ଇସ୍ରୋ ଫ୍ରାନ୍ସ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏଏସ୍ କୀରନ୍ଙ୍କୁ ଭାରତ ଫ୍ରାନ୍ସ ମହାକାଶ ସହଯୋଗ କ୍ଷେତ୍ରରେ ଅବଦାନ ପାଇଁ ଗତକାଲି ଫ୍ରାନ୍ନର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି ସରକାରୀ ସୂତ୍ରରୁ ଜଣାପଡ଼ିଛି ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଫ୍ରାନ୍ନର ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଲ୍ଲୀ ସ୍ଥିତ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍ଜାଣ୍ଡାର୍ ଜେଗଲର୍ ପ୍ରଦାନ କରିଛନ୍ତି ଏହି ଅବସରରେ ଆୟୋଜିତ ଉତ୍ସବରେ ଏହି ପୁରସ୍କାରର ଅଧ୍ୟକ୍ଷ ଜିନ୍ ଭେସ୍ ଲି ଗଲ୍ ମଧ୍ୟ ଉପସ୍ଥିତ ଥିଲେ ଦିଲ୍ଲୀ ସିଇଓ ଦିଲ୍ଲୀର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସେଠାରେ ଥିବା ସମସ୍ତ ଏଫ୍ଏମ୍ ଚ୍ୟାନେଲ୍ ଓ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକୁ ନିର୍ବାଚନ ସମ୍ଭନ୍ଧୀୟ ଖବର ପ୍ରସାରଣ ପୂର୍ବରୁ ଆୟୋଗର ସମ୍ପୃକ୍ତ ବିଭାଗରୁ ଅନୁମତି ଆଶିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏକ ବୈଠକରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀମାନେ ଏଫ୍ଏମ୍ ଓ ନ୍ୟୁଜ୍ ଚ୍ୟାନେଲ୍ର ପ୍ରତିନିଧିମାନଙ୍କୁ ଏ ସମ୍ପର୍କୀତ ନିର୍ଦ୍ଦେଶ ବିଷୟରେ ଅବଗତ କରାଇଥିଲେ ଏହି ବୈଠକରେ ସୂଚନା ଓ ପ୍ରସାରଣ ମନ୍ତ୍ରଶାଳୟ ପ୍ରସାର ଭାରତୀର ଅଧିକାରୀମାନେ ଯୋଗ ଦେଇଥିଲେ ଉପସ୍ଥିତ ସମସ୍ତ ସଂସ୍ଥା ରାଜନୈତିକ ବିଙ୍କାପନ ତଥା ନିର୍ବାଚନ ସମ୍ଭନ୍ଧୀୟ ତଥ୍ୟ ଓ ଖବର ପ୍ରସାରଣ ପୂର୍ବରୁ ସେମାନେ ପ୍ରାକ୍ ଅନୁମତି ପ୍ରଦାନ କରିବେ ବୋଲି ପ୍ରତିଶ୍ରତି ଦେଇଥିଲେ ଇଡି ନାଇକ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାର ପ୍ରଥମ ପ୍ରତ୍ୟକ୍ଷ ଅଭିଯୋଗପତ୍ର ବିବାଦୀୟ ଇସଲାମିକ୍ ଧର୍ମଗୁରୁ ଜାକିର୍ ନାଇକ୍ ବିରୁଦ୍ଧରେ ଦାଖଲ କରିଛି କଳାଧନ ବୈଧ ନିବାରଣ ଆଇନ୍ ଅଧୀନରେ ଏହି ଅଭିଯୋଗପତ୍ର ମୁମ୍ବାଇର ସ୍ୱତନ୍ତ ଅଦାଲତରେ ଦାଖଲ କରାଯାଇଥିବା ସରକାରୀ ଭାବେ କୁହାଯାଇଛି

ଏମ୍ଇଆଇ ଇରାନ୍ ଇରାନ୍ରୁ ତେଳ ରପ୍ତାନୀ ଉପରେ ଆମେରିକାର ରିହାତି ଉଚ୍ଛେଦ ପ୍ରସଙ୍ଗ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଏହାର ପ୍ରଭାବ ସମ୍ପର୍କରେ ଅବଗତ ଅଛି ଏବଂ ଏଥିପାଇଁ ପ୍ରସ୍ତୁତ ଅଛି ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ଗତକାଲି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଅନ୍ୟ ପେଟ୍ରୋଲ ରପ୍ତାନକାରୀ ଦେଶଗୁଡ଼ିକଠାରୁ ଅତିରିକ୍ତ ତେିଳ ଆମଦାନୀ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ସେ କହିଛନ୍ତି ଭାରତର ଶକ୍ତି ସୁରକ୍ଷା ବାଣିଜ୍ୟ ଏବଂ ଅର୍ଥନୀତି ଦୃଷ୍ଟିରୁ ଏଭଳି ନିଷ୍ପଭି ନିଆଯାଇଛି

ଆଇପିଏଲ୍ ଆଇପିଏଲ୍ରେ ଗତକାଲି ମୁମ୍ବାଇର ୱାଙ୍ଗଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ମୁମ୍ୟାଇ ଇଣ୍ଡିଆନ୍ନ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ସୁପର ଓଭରରେ ପରାସ୍ତ କରିଛି

ହାଇଦ୍ରାବାଦ୍ର କେ ଖଲିଲ୍ ଅହମ୍ମଦ୍ ତିନୋଟି ୱିକେଟ୍ ହାସଲ କରିଥିଲେ

ଉଭୟ ଦଳ ସମାନ ରନ୍ ସଂଗ୍ରହ କରିଥିବାରୁ ସୁପର ଓଭର ଖେଳାଗଲା

ଆଜି ମୋହାଲିଠାରେ କୋଲକାତା ନାଇଟ୍ ରାଇଡର୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ମୁକାବିଲା ହେବ

ଦିନିକିଆ ର୍ୟାଙ୍କିଙ୍ଗ୍ରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଅଛି ଦିନିକିଆ ର୍ୟାଙ୍କିଙ୍ଗ୍ରେ ଭାରତ ଦୁଇ ପଏଣ୍ଟ ଉପରକୁ ଉଠି ଇଂଲଣ୍ଡ ଦଳକୁ ଦ୍ୱିତୀୟ ସ୍ଥାନରେ ଅଛି